ରାଜଧାନୀ ସମେତ ରାକ୍ୟର ବିଭିନ୍ନ ସ୍ଚାନରେ ସୁରକ୍ଷା ବ୍ୟବସ୍କା କଡ଼ାକଡ଼ି

ରାକ୍ୟର ବିଭିନ୍ନ ସ୍ରାନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ତେଣୁ ଏହି ନିଷ୍ବଭିକୁ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି

ଇତିମଧ୍ୟରେ ରେଳସେବା ବାଧାପ୍ରାପ୍ତ ହୋଇଛି

ତଳମୁଖରେ ବନ୍ୟା ପରିସ୍ଚିତି ସୂଷ୍ଟି ହେବା ଆଶଙ୍କା ଥିବାରୁ ଡାକବାଜି ଯନ୍ତ ଏବଂ ସାଇରନ୍ ମାଧ୍ୟମରେ ଜନସାଧାରଣଙ୍କ ସତର୍କ କରାଇ ଦିଆଯାଇଛି

ହୀରାକୁଦରେ ଆଜି ପ୍ରଥମ ବନ୍ୟାଜଳ ଛଡ଼ାଯିବା ପରେ କଟକର ମହାନଦୀ ଓ କାଠଯୋଡ଼ି ଭରପୂର ହେବାରେ ଲାଗିଛି

ଏପଟେ ବାଙ୍କୀର କଇଁଆନାଳ ଉପରେ ତିନିଫୁଟର ଜଳ ପ୍ରବାହିତ ହେଉଥିବାରୁ ଲୋକେ ଘୋର ଅସ୍ବବିଧାର ସମ୍ମଖୀନ ହୋଇଛନ୍ତି

ବରଗଡ଼ ଜିଲ୍ଲାରେ ଆଜି ସକାଳୁ ପୁଶି ତୁହାକୁତୁହା ବର୍ଷା ଲାଗିରହିଛି

ତେବେ ବସ୍ତିବାସିନ୍ଦା ଅଧିକ ପ୍ରଭାବିତ ହୋଇଛନ୍ତି

ଲଘ୍ରଚାପ ଅପରପକ୍ଷରେ ଉତ୍ତର ପଣ୍କିମ ବଙ୍ଗୋପସାଗରରେ ସୃଷ୍କି ହୋଇଥିବା ଲଘୁଚାପ ବର୍ତ୍ତମାନ ଝାଡ଼ଖଣ୍ଡ ମୁହାଁ ହୋଇଛି